ଆଜି ବିଶ୍ୱ ରେଡ଼ିଓ ଦିବସ

ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବାପାଇଁ ବାଚସ୍ବତି ସବୁ ଦଳର ସହଯୋଗ ଲୋଡ଼ିଛନ୍ତି

ବହୁ ବିଳମ୍ୟରେ ହେଲେ ମଧ ରାଜ୍ୟ ସରକାର ଓବିସି କମିଶନ ଗଠନ କରିଛନ୍ତି ଏହା ଓବିସି ସମାଜର ଦୀର୍ଘଦିନର ଦାବି କାରଣର୍ ସୟବ ହୋଇପାରିଛି ବୋଲି ସେ କହିଚ୍ଚନ୍ତି

ଚଳିତବର୍ଷ ବିଶ୍ୱ ରେଡ଼ିଓ ଦିବସର ବାର୍ତ୍ତା ହେଉଛି 'ରେଡିଓ ଓ ବିବିଧତା'

ଗତକାଲି ପରିବହନ ବିଭାଗର ଏକ ଟିମ୍ ଦୁର୍ଘଟଶା ସ୍ଥଳକୁ ଯାଇ ଅନୁଧ୍ଯାନ କରିଥିଲେ

ଏକ ହତ୍ୟାକାଶ୍ଡ ଘଟଣାରେ ତାଙ୍କ ସମ୍ମୁକ୍ତି ଅଭିଯୋଗରେ ଛତିଶଗଡ଼ ପୁଲିସ ତାଙ୍କୁ ଝାରସୁଗୁଡ଼ାରୁ ଗିରଫ କରିଛି